ପ୍ରଧାନମନ୍ତୀ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଶାଇବା ସହ ସେମାନଙ୍କର ସୁଖସମୁଦ୍ଧି କାମନା କରିଛନ୍ତି

ସେହିପରି ପଟ୍ଟାମୁଖାଇ ବୁକର ଶ୍ରୀରାମପୁର ପଞାୟତର ସମିତି ସଭ୍ୟ ପାଇଁ ମଧ୍ୟ ଏହିଦିନ ନିର୍ବାଚନ ଅନୁଷିତ ହେବ

ସମୁଦ୍ରକୁଳ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି

ହସ୍ୱିଟାଲ୍ ଭଳି ସମ୍ୟେଦନଶୀଳ ଅଞ୍ଞଳରେ ବାଣ ଫୁଟାଇବା ଲାଗି ବାରଣ କରାଯାଇଛି

ଏହା ସହ ମୁଖ୍ୟମନ୍ତୀ ସବୁ କିଲ୍ଲାର କିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ ଅଧୀକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଛନ୍ତି

ଏଥ୍ପାଇଁ ଗତ ତିନିଦିନ ଧରି କିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କୁ ପ୍କୁଟ୍ ଆବକ୍କନ କରାଯାଉଛି

ଏମାନେ କଟକର ଯେକୌଣସି ସ୍ଥାନରୁ ଲୋକଙ୍ଙୁ ବାଲିଯାତ୍ରା ପଡିଆକୁ ଆଶିବେ ଏସବୁ ରିକ୍କାକୁ ଏଥର ମୋ କଟକ ବାଲିଯାତ୍ରା ରିକ୍କା ଭାବେ ନାମିତ କରାଯାଇଛି ବାଲିଯାତ୍ରା ସମୟରେ କଟକରେ ଗାଡିମୋଟରର ବେଶ୍ ଭିଡ ହୁଏ ଏହି ଭିଡ ଯୋଗୁଁ ହେଉଥିବା ପ୍ରଦୃଷଣ କମାଇବାକୁ ରିକ୍ବା ବ୍ୟବହାର ଉପରେ ଏଥର ପ୍ରଶାସନ ଜୋର୍ ଦେଇଛି

ଲେଖା ରହିବ

ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲାବେଳେ ଉତ୍ତେକନା ପ୍ରକାଶ ପାଇଛି